ଭୁବନେଶ୍ୱରଠାରେ ରାଜ୍ୟ ବ୍ୟାଙ୍କର୍ସ କମିଟି ବୈଠକରେ ଏ ନେଇ ଆଲୋଚନା କରାଯାଇଛି

ପଛିମ ଓଡିଶା ନାଗରିକ କ୍ରିୟନ୍ରଷାନ କମିଟି ଏବଂ ଓକିଲ ସଂଘ ପକ୍ଷରୁ ତିନିଦିନିଆ ସମ୍ମଲପୁର ବନ୍ଦ ଡାକରା ଦିଆଯାଇଛି

ତେବେ ବନ୍ଦ ପାଳନ ସମୟରେ ଜିଲ୍ଲାର ସମସ୍ତ ଦୋକାନବଜାର ଓ ଶିକ୍ଷାନ୍ଷ୍ଷାନ ଖୋଲା ରହିଛି କେବଳ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ କୋର୍ଟକଚେରୀ ବନ୍ଦ ରହିଛି

ଦୂଇଟି ସଂଗଠନର ସଦସ୍ୟମାନେ ଆଜି କଚେରୀ ଛକରେ ଧାରଣା ଦେଇଥିବାର୍ ବିଚାରପତିମାନେ କୋର୍ଟ ଯାଇ ନ ପାରି ଫେରିଯାଇଛନ୍ତି ଏହା ସହିତ ପ୍ରତି ମାସର ଶେଷ ତିନୋଟି କାର୍ଯ୍ୟ ଦିବସରେ ବନ୍ଦ ପାଳନ କରିବାକୁ ଏହି ଦୁଇଟି ସଂଗଠନ ପକ୍ଷର୍ ନିଷ୍ବଭି ନିଆଯାଇଛି

ଦୁଇ ଭଉଣୀ ସବିତା ଓ ପୂର୍ଶ୍ରିମା ଉପସ୍ସିତ ବୁଦ୍ଧି ଖଟାଇ ଅନେକ ଯାତ୍ରୀଙ୍କର ଜୀବନ ବଞାଇଥିଲେ

ଏହି ସମୟଠାରୁ ପରାଗ ସର୍ଶପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦେବନୀତି ବର୍ଜନୀୟ ଫଳରେ ସେହିଦିନ ରାତିରେ ଶ୍ରୀକୀଉଙ୍କର ପହ୍ତଡ ନୀତି ହୋଇପାରିବ ନାହି

ସନ୍ଧ୍ୟାରେ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ

ଆୟ ବର୍ହିଭ୍ତ ସମ୍ମଉି ଠୁଳ ଅଭିଯୋଗରେ ଭିଜିଲାନ୍ ଟିମ୍ ସୁବଳଙ୍କ ଘରେ ଚଢାଉ କରିଥିବା ସୂଚନା ମିଳିଛି

ଆଜି ଉଭୟ ଦଳର ଖେଳାଳି ଅଭ୍ୟାସ ପାଇଁ ପର୍ଯ୍ୟାୟକ୍ରମେ ବାରବାଟୀ ଆସିଥିବା ବିଭିନ୍ନ ଗଣମାଧ୍ଧମରେ ଖବର ପ୍ରକାଶ ପାଇଛି